ଜନ୍ମୁ ଡିଭିଜନ୍ର ପରିସ୍ଥିତି ସମ୍ପର୍ଣ୍ଣ ସ୍ୱାଭାବିକ ରହିଛି

ଜେକେ ସିଚୁଏସନ୍ ଜନ୍ମୁ କାଶ୍ମୀର ସରକାର କହିଛନ୍ତି କାଶ୍ମୀର ଉପତ୍ୟକାରୁ ପର୍ଯ୍ୟାୟଭିତ୍ତିରେ କଟକଣା କୋହଳ କରାଯାଉଛି ଓ ଜନ୍ମ ଡିଭିଜନ୍ରେ ପରିସ୍ଥିତି ସମ୍ପର୍ଶ୍ଣ ସ୍ୱଭାବିକ ହୋଇଛି ଆଜି ଶ୍ରୀନଗରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମ୍ରଖପାତ୍ର ରୋହିତ କଂସଲ ଏହା ଜଣାଇଛନ୍ତି ସେ କହିଛନ୍ତି ସମ୍ପୂକ୍ତ ସ୍ଥାନୀୟ କର୍ତ୍ତ୍ୱପକ୍ଷମାନଙ୍କ ଦ୍ୱାରା ପରିସ୍ଥିତିର ସମୀକ୍ଷା କରାଯିବା ପରେ କଟକଣା କୋହଳ କରାଯାଉଛି ମୁଖପାତ୍ର କହିଛନ୍ତି କୌଣସି ବାଧାବିଘୁ ବିନା ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି

ଶ୍ରୀ କଂସଲ୍ କହିଛନ୍ତି ଉପତ୍ୟକାର ସମସ୍ତ ହସ୍କିଟାଲ୍ରେ ଜୀବନରକ୍ଷାକାରୀ ଔଷଧ ସମେତ ସବୁପ୍ରକାରର ଔଷଧ ଉପଲହ୍ଧ କରାଯାଉଛି

ସ୍ୱାଧୀନତା ଦିବସ ଉହବ ପାଇଁ ଫୁଲ୍ ଡ୍ରେସ୍ ରିହର୍ସଲ୍ ବିଷୟ ଉଲ୍ଲେଖ କରି ମୁଖପାତ୍ର କହିଛନ୍ତି ଉପତ୍ୟକାର ପ୍ରତ୍ୟେକ ଜିଲ୍ଲାରେ ଏହା କରାଯାଇଛି ଓ ସ୍ୱାଧୀନତା ଦିବସ ଉତ୍ସବ ଯେପରି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇପାରିବ ସେଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି

ସୁପ୍ରିମ୍କୋର୍ଟ କହିଛନ୍ତି ସେଠାରେ ସ୍ୱାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ କୋର୍ଟ ଅପେକ୍ଷା କରିବେ ଓ ଦୁଇ ସପ୍ତାହ ପରେ ଆବେଦନର ଶୁଣାଶି କରିବେ ଜଷ୍ଟିସ୍ ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠ ସେହି ଆବେଦନ ଉପରେ ଏହି ରାୟ ଦେଇଛନ୍ତି ଶୁଣାଣି ସମୟରେ କୋର୍ଟ କହିଛନ୍ତି କମ୍ମୁ କାଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ସମ୍ଭେଦନଶୀଳ ଥିବାରୁ ଅଞ୍ଚଳରେ ସ୍ୱାଭାବିକ ପରିସ୍ଥିତି ଫେରିବାପାଇଁ ଅପେକ୍ଷା କରିବାକୁ ପଡ଼ିବ ହୋମ୍ ଜେକେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଶ୍ରୀନଗରର ସୌରା ଅଞ୍ଚଳରେ ଘଟିଥିବା ଏକ ଘଟଣାରେ ଆଇନଶ୍ଚଙ୍ଖଳା ରକ୍ଷାକାରୀ କର୍ତ୍ତପକ୍ଷ ସଂଯମ ସହକାରେ ପଦକ୍ଷେପ ନେଇ ଅଇନଶ୍ରୁଖଳା ରକ୍ଷାପାଇଁ ଯଥେଷ୍ଠ ଉଦ୍ୟମ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି ଗତ ଶୁକ୍ରବାର ଦିନ ମସ୍ଜିଦ୍ରୁ ପ୍ରାର୍ଥନା ସାରି ଫେରୁଥିବା ସାଧାରଣ ଲୋକମାନଙ୍କୁ ଢାଲ କରି କିଛି ଦୁର୍ବୂର୍ତ୍ତ ନିରାପତ୍ତା ବାହିନୀ ଯବାନମାନଙ୍କ ଉପରକୁ ଠେକାପଥର ଫିଙ୍ଗିବା ଆରମ୍ଭ କରିଥିଲେ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି କରିଥିଲେ ସେ କହିଛନ୍ତି ଏହାସଭ୍ୱେ କର୍ତ୍ତୃପକ୍ଷ ସଂଯମ ଅବଲମ୍ଭନ କରିଥିଲେ ମୁଖପାତ୍ର କହିଛନ୍ତି ଜନ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରୁଥିବା ଧାରାର ଉଚ୍ଛେଦ ପରଠାରୁ ଜନ୍ମୁ କାଶ୍ମୀରରେ ଗୋଟିଏ ବି ହେଲେ ଗୁଳି ଫୁଟି ନାହିଁ କଂଗ୍ରେସ ଜେକେ ଜନ୍ମୁ ଓ କାଶ୍ମୀର ପରିସ୍ଥିତିକୁ ନେଇ କଂଗ୍ରେସ ପାର୍ଟି ଗଭୀର ଚିନ୍ତା ପ୍ରକଟ କରିଛି ଆଜି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ପାର୍ଟି ନେତା ଆନନ୍ଦ ଶର୍ମା କହିଛନ୍ତି ପ୍ରଶାସନଦ୍ୱାରା ରାଜ୍ୟକ୍ ସମ୍ପର୍ଷ୍ଣ ଅବରୋଧ କରି ରଖାଯାଇଛି ଓ ସମ୍ଭାଦ ଓ ଯୋଗାଯୋଗ ବ୍ୟବସ୍ଥା ସମ୍ପର୍ଷରୂପେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପରିସ୍ଥିତିକୁ ସମୀକ୍ଷା କରିବାପାଇଁ ବିରୋଧି ଦଳ ନେତାମାନଙ୍କୁ ରାଜ୍ୟକୁ ଗସ୍ତ କରିବାକୁ ଦେବାପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ପାକ୍ କୁରେଶି କାଶ୍ୱୀର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଏକ ଭୁଲ୍ ଧାରଣା ସହ ନ ବଞ୍ଚବାକୁ ପାକିସ୍ତାନର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦର ସମର୍ଥନ ଲାଭ କରିବା ପାକିସ୍ତାନ ପାଇଁ ଏତେ ସହଜ ହେବ ନାହିଁ ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁରେଶି କହିଛନ୍ତି ଜନ୍ମୁ କାଶ୍ମୀରକୁ ମିଳି ଆସିଥିବା ସ୍ୱତନ୍ତ୍ର ମର୍ଯ୍ୟାଦାକୁ ପ୍ରତ୍ୟାହାର କରିନେବାପାଇଁ ଭାରତର ନିଷ୍ପଭି ବିରୁଦ୍ଧରେ ବିଶ୍ୱର ସମର୍ଥନ ପାଇବା ମଧ୍ୟ ଅତ୍ୟନ୍ତ କଷ୍ଟକର

ଜମ୍ମୁ କାଶ୍ମୀର ଉପରେ ଭାରତର ପଦକ୍ଷେପକୁ କାତିସଂଘ ନିରାପତ୍ତା ପରିଷଦର ଏକ ସଦସ୍ୟ ରାଷ୍ଟ୍ର ରୁଷ୍ ସମର୍ଥନ କରିବାର ଦୁଇ ଦିନ ପରେ କୁରେଶି ଏହି ମନ୍ତବ୍ୟ ଦେଇଛନ୍ତି ସେ କହିଛନ୍ତି କମ୍ମୁ କାଶ୍କୀରରେ କରାଯାଇଥିବା ପରିବର୍ତ୍ତନ ଭାରତର ସମ୍ଭିଧାନର ଢାଞ୍ଚା ଅଧୀନସ୍ଥ ପ୍ରସଙ୍ଗ ଏ ବିଷୟରେ ଆମେରିକା ମଧ୍ୟ କୌଣସି ଆଭିମୁଖ୍ୟ ପୋଷଣ କରି ନାହିଁ ଓ କାଶ୍ମୀର ସମସ୍ୟାରେ ନିଜର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଥିବାର କହିଛି ଭାରତ ଓ ପାକିସ୍ତାନ ସଂଯମ ରକ୍ଷା କରି ସେମାନଙ୍କର ଅମୀମାଂଶିତ ପ୍ରସଙ୍ଗଗୁଡ଼ିକର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଆମେରିକା କହିଆସ୍କୁଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ଆର୍ ଏଫ୍ ନରିମ୍ୟାନଙ୍କ ଖଣ୍ଡପୀଠ କହିଛନ୍ତି ଆଧାର ତଥ୍ୟ ଭଳି ଆସାମ ଏନ୍ଆର୍ସି ତଥ୍ୟ ପାଇବାପାଇଁ ଏକ ଆଇନ ପ୍ରଣୟନ କରାଯିବ

ଏହି ଭୂମିକମ୍ପ ଯୋଗୁଁ ଧନକୀବନ କ୍ଷୟକ୍ଷତି ସଂକ୍ରାନ୍ତରେ କୌଣସି ଖବର ଏପର୍ଯ୍ୟନ୍ତ ମିଳି ନାହିଁ

କ୍ୟାବିନେଟ୍ ସୁଷମା ସ୍ୱରାଜ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ କେନ୍ଦ୍ର କ୍ୟାବିନେଟ୍ରେ ଆଜି ଏକ ପ୍ରସ୍ତାବ ଗୃହୀତ ହୋଇଛି ତାଙ୍କର ବିୟୋଗରେ ଦେଶ ଜଣେ ମହାନ୍ ନେତା ଓ ବିଶିଷ୍ଟ ପାର୍ଲାମେଣ୍ଟାରିଆନ୍ଙ୍କୁ ହରାଛି ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ତାଙ୍କର ବାକ୍ଚାତୁରୀ ଓ ଦୟାଭାବ ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ ବୋଲି ପ୍ରସ୍ତାବରେ କୁହାଯାଇଛି ସେ ଜଣେ ଦକ୍ଷ ପ୍ରଶାସକ ଓ ଅମାୟିକ ବ୍ୟକ୍ତି ଥିଲେ ଓ ବିଦେଶରେ ଅସୁବିଧା ଭୋଗ କରୁଥିବା ଭାରତୀୟମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ହୃଦୟ ଜୟ କରିଥିଲେ

ଦେଶ ପ୍ରତି ସୁଷମା ସ୍ୱରାଜଙ୍କ ସେବାପାଇଁ ତାଙ୍କୁ କରାଯାଇଥିବା ପ୍ରଶଂସାକୁ କ୍ୟାବିନେଟ୍ ରେକର୍ଡ଼ଭୁକ୍ତ କରିଛି ସରକାର ଓ ସମଗ୍ର ଦେଶ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଶୋକବାର୍ତ୍ତା ପଠାଯାଇଛି

ଏହି ଅବସରରେ ସେଠାରେ ବିଜେପି ସାଧାରଣ ସମ୍ପାଦକ ରାମମାଧବ ଉପସ୍ଥିତ ଥିଲେ ବରିଷ୍ଣ ଏସ୍ଡିଏଫ୍ ନେତା ଦୋର୍ଜୀ ଶେରିଙ୍ଗ୍ ଲେପ୍ଚା କହିଛନ୍ତି ରାଜ୍ୟର ବିକାଶ ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ଚାହାନ୍ତି ପୂର୍ବରୁ ସେହି ବିଧାୟକମାନେ ବିକେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ୍ କରିଥିଲେ

ମୁଖ୍ୟମନ୍ତ୍ରୀ ବିପୁବ କ୍ରମାର ଦେବ ଓ ଉପମ୍ରଖ୍ୟମନ୍ତ୍ରୀ କିଷ୍ଣ ଦେବ ବର୍ମାଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି

ତ୍ରିପୁରା ସରକାର ଆତ୍କସମର୍ପଣ କରିଥିବା ଉଗ୍ରବାଦୀମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ ଓ ଶିକ୍ଷାଦାନ କରିବେ

ଭାରତୀୟ ମହାକାଶ କର୍ଯ୍ୟକ୍ରମର ଜନକ ଡକୁର ବିକ୍ରମ ସରାଭାଇଙ୍କ ଜନୁ ଶତବାର୍ଷିକୀ ପାଳନ ଅବସରରେ ଗତକାଲି ଅହଞ୍ଚଦାବାଦଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି